ବିଧାନସଭା ଗୃହକମିଟି ନିକଟରେ ହାଜର ହେଲେ ଅଭିଜିତ ଆୟାର ମିତ୍ର

ବାୟୁ ପ୍ରଦୃଷଣ ରୋକିବା ପାଇଁ ଦେଶରେ ବାଣ ତିଆରି ଓ ବିକ୍କିକୁ ନିଷିଦ୍ଧ କରିବା ସକାଶେ ଆଗତ ଏକ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏଠାରେ ଇଞ୍ଞିନିୟରିଂ ଓ ମ୍ୟାନେଜମେଣ୍ଟର ଅନେକ ପ୍ରତିଷାନ ରହିଛି

ଅଭିଜିତ୍ ଆୟାର ଓଡ଼ିଶାର କଳାସଂସ୍କୃତି ଓ ବିଧାୟକମାନଙ୍କ ପ୍ରତି ଆପଉିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ର ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି

ବିଭିନ୍ନ ସ୍ଚାନରେ ସୁଉଚ ତୋରଣ ନିର୍ମାଣ କରାଯିବା ସହିତ ଆଲୋକସଜ୍ଜା କାର୍ଯ୍ୟ ଜାରି ରହିଛି

ଏହି ଉହବରେ କ୍ଷତ୍ରୀୟ ସମାଜର କୁଳପତି ବିଜୟସିଂ ମହାରଥା ମହେଶ ଦଶ୍ତସେନା ପ୍ରମୁଖ ଯୋଗ ଦେଇଥିଲେ